ମୁଖ୍ୟମନ୍ତୀ ହସ୍ତକ୍ଷେପ କରିବାକୁ ମହାସଂଘର ଦାବି

ଚଳିତ ବର୍ଷଠାରୁ ଏହି ବର୍ଦ୍ଧିତ ଦେୟ ଲାଗୁ ହେବ

ଆକି ମହାସଂଘ ପକ୍ଷରୁ ମୁଖ୍ୟମନ୍ତୀ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରି କେନ୍ଦ୍ର ମାନବ ସମ୍ଘଳ ବିକାଶ ମନ୍ତୀଙ୍କୁ ଚିଠି ଲେଖନ୍ତୁ ବୋଲି ଅନୁରୋଧ କରାଯାଇଛି

ଏହି ଅବସରରେ ଅଷ୍ଟମ ବାଟାଲିୟନ କମାଣ୍ଡାଣ୍ଟ ଏନକେ ସିଂ ଓ ଚତୁର୍ଥ ବାଟାଲିୟନ କମାଶ୍ତାକ୍କ ପ୍ରମୁଖ ଉପସ୍ଥିତ ଥିଲେ

ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ପ୍ରଧାନମନ୍ତୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ନେତା ରାହୁଲ୍ ଗାକ୍ ଦେଶବାସୀଙ୍କୁ ଶୁଭେଛାର ବାର୍ତା ଜଶାଇଛନ୍ତି

ସେହିପରି ପ୍ରଧାନମନ୍ତୀ ନରେନ୍ଦ୍ର ମୋଦି ମଧ୍ଧ ଟ୍ୱିଟ୍ ଜରିଆରେ ଦେଶବାସୀ ତଥା ଦେଶର ଅଗଣିତ ମୁସଲମାନ ଭାଇଭଉଣୀଙ୍କୁ ଇଦ୍ ମୁବାରକ୍ କହିଚ୍ଚନ୍ତି ଏହି ଅବସରରେ ଓଡ଼ିଶା ରାକ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଶୁଭେଛା ଓ ଅଭିନନ୍ଦନ ଜଣାଇ ଶାନ୍ଡି ମୈତ୍ରୀର ଏହି ପର୍ବରେ ସମସେ ସାମିଲ ହେବା ସହ ମୁସଲମାନ ଭାଇ ଓ ଭଉଶୀମାନଙ୍କର ସର୍ବାଙ୍ଗୀନ ବିକାଶ ନିମନ୍ତେ ଉସର୍ଗୀକୃତ ଭାବେ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଛନ୍ତି ସେହିଭଳି ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଏହି ଅବସରରେ ମୁସଲମାନ ଭାଇ ଓ ଭଉଣୀମାନଙ୍କୁ ହାର୍ଦ୍ଦିକ ଶୁଭେଛା ଜଶାଇବା ସହ ସେମାନଙ୍କର ସୁଖ ଓ ସମୃଦ୍ଧି କାମନା କରିଛନ୍ତି

ତେବେ ଏ ବର୍ଷ ହାତୀମାନଙ୍କ ଶରୀରରେ କୌଣସି ପ୍ରକାର ଚିତ୍ର ଅଙ୍କାଯାଇ ନ ଥିଲା

ମନ୍ତୀ ଶ୍ରୀ ଷଡଙ୍ଗୀଙ୍କ ସହ ବିଧାୟକ ସୁକାନ୍ତ କୁମାର ନାୟକ ଓ ଦଳୀୟ କମୀମାନେ ଉପସ୍ଥିତ ଥିଲେ

ତେବେ ସ୍ରାନୀୟ ପୁଲିସ ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀ ମାନଙ୍କ ହସ୍ତକ୍ଷେପ ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା

ମିଳିଥିବା ଖବର ଅନୁସାରେ ଗତକାଲି ରାତିରେ ଶୋଇଥିବା ସମୟରେ ଭାଇଉଭଶୀ ଦୁହିଙ୍କୁ ଏକ ସାପ କାମୁଡି ଦେଇଥିଲା ସେମାନଙ୍କୁ ପ୍ରଥମେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା

ଗୁରୁତର ବୋହ୍ଙଙ୍ଙ ଅବସ୍ଥା ସଂକଟାପନ୍ନ ଥିବାରୁ ବୁଲ୍ ସ୍ଥାନାନ୍ତର କରାଯାଇଛି ପରିବାରଟି ଫେରିବାଲା ଭାବରେ ଗୁଜୁରାଣ ମେକ୍କାଉଥିବା ବେଳେ ଘର ନିର୍ମାଶ ପାଇଁ ସରକାରଙ୍କ ନିକଟରେ ଆବେଦନ କରିଥିଲେ ବି ମିଳି ନ ଥିବା ପରିବାର ସଦସ୍ୟ ସ୍ଚନା ଦେଇଛନ୍ତି

ଲଗାଶ ବର୍ଷା ଫଳରେ ପୁଶି କନ୍ଧମାଳ ବାଲିଗୁଡା ନିକଟରେ କଲଭର୍ଟ ଧୋଇ ଯାଇଥିବା ଜଶାପଡିଛି